ପିଏମ୍ ଭିଏତ୍ନାମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଭିଏତ୍ନାମ୍ର ପ୍ରଧାନମନ୍ତ୍ରୀ ଙ୍ଗୁଏନ୍ ଷୁଆନ୍ ଫ୍ରକ୍ଙ୍କ ସହ ଭର୍ଚୁଆଲ୍ ଭାବେ ଆୟୋଜିତ ଶିଖର ବୈଠକରେ ଯୋଗଦେବେ ବୈଠକ କାଳରେ ଉଭୟ ନେତା ବିଭିନ୍ନ ଦ୍ୱିପକ୍ଷୀୟ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗ ସମେତ ଅନେକ ବିଷୟ ଉପରେ ପରସ୍କରର ଆଭିମୁଖ୍ୟ ରଖିବା ସହିତ ଭାରତ ଭିଏତ୍ନାମ୍ ବିସ୍ତୃତ ନୀତିଗତ ଭାଗିଦାରୀକୁ ଭବିଷ୍ୟତରେ ଆହୁରି ପରିବ୍ୟାପ୍ତ କରିବା ଦିଗରେ ମାର୍ଗଦର୍ଶନ କରାଇବେ ଚଳିତ ବର୍ଷ ଉଭୟ ଦେଶର ଉଚ୍ଚସ୍ତରୀୟ ପ୍ରତିନିଧି ଓ ନେତୂବନ୍ଦ ପରସରର ଦେଶ ଗସ୍ତ କରିଛନ୍ତି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

ରାଜନାଥ ସିଂହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଭାରତ ବିରୋଧରେ ଯଦି କୌଣସି ଦେଶ ଯୁଦ୍ଧ ଆରମ୍ଭ କରେ ତେବେ ଏହାର ଠିକଣା ଜବାବ୍ ଦେବାକ୍ ଦେଶ ବେଶ୍ ସକ୍ଷମ ଯୁଦ୍ଧ କୌଶଳ ଓ ଶୈଳୀରେ ପରିବର୍ତ୍ତନ ଘଟ୍ରଥିବାର ଦର୍ଶାଇ ଶ୍ରୀ ସିଂହ ବିମାନ ବାହିନୀର ନବନିଯ୍ରକ୍ତ ଫ୍ଲାଇଙ୍ଗ୍ ଅଫିସରମାନଙ୍କ ଏହି ନୁଆ ଶୈଳୀ ଅନ୍ଦସାରେ ନିଜକ୍ତ ପ୍ରସ୍ତ୍ରତ କରିବାକ୍ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି ସାଇବର୍ ସ୍ୱେସ୍ ଭଳି ନ୍ତ୍ରଆ ନ୍ତଆ ଯୁଦ୍ଧକୌଶଳ ଅନୁସାରେ ସେମାନେ ନିଜକୁ ପ୍ରସ୍ତୁତ କରିବାକୁ ହେବ ହାଇଦ୍ରାବାଦର ଡୁଣ୍ଡିଗଲ୍ ନିକଟରେ ଅବସ୍ଥିତ ଏୟାର୍ ଫୋର୍ସ ଏକାଡେମୀଠାରେ ସେମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରି ସେ କହିଛନ୍ତି ଭବିଷ୍ୟତର ଚ୍ୟାଲେଞ୍ଗୁଡ଼ିକର ମୁକାବିଲା ପାଇଁ ଫ୍ଲାଇଙ୍ଗ୍ ଅଫିସରମାନେ ନିଜକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କରିବାକୁ ପଡ଼ିବ ଏଥିପାଇଁ ସେମାନଙ୍କ ଅତ୍ୟାଧୁନିକ ଜ୍ଞାନକୌଶଳ ଆପଶେଇବାକୁ ହେବ ଭାରତ ଓ ଚୀନ୍ ମଧ୍ୟରେ ସମ୍ପ୍ରତି ହୋଇଥିବା ସଂଘର୍ଷ ବିଷୟ ଉଲ୍ଲେଖ କରି ସେ କହିଛନ୍ତି ଭାରତ ସର୍ବଦା ଏକ ଶାନ୍ତିପ୍ରିୟ ରାଷ୍ଟ୍ର କିନ୍ତୁ ଯଦି କୌଣସି ଦେଶ ଏହାର ଶାନ୍ତି ଓ ସ୍ଥିରତା ପ୍ରତି ବିପଦ ସ୍ଚଷ୍ଟି କରେ ତେବେ ତାହାର ଜବାବ୍ ଦେବାକୁ ଭାରତ ଯଥେଷ୍ଟ ସକ୍ଷମ ବିଭିନ୍ନ ସାଗମ୍ରୀ ପରିବହନରେ ଭାରତୀୟ ବିମାନ ବାହିନୀର ସେବା ମନୋଭାବକୁ ସ୍କରଣ କରି ମନ୍ତ୍ରୀ କହିଛନ୍ତି ବିମାନ ବାହିନୀ ଏକ ବହୁମୁଖୀ ଭୂମିକା ନିର୍ବାହନ କରିଆସ୍କୁଛି

ପଣ୍ଟିମ ମିଦ୍ନାପୁରର କଲେଜ ପଡ଼ିଆଠାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧନ କରି ଶ୍ରୀ ଶାହା କହିଛନ୍ତି ରାଜ୍ୟର ଲୋକେ ପରିବର୍ତ୍ତନ ଚାହୁଁଛନ୍ତି ପୂର୍ବତନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବିକେପିରେ ସାମିଲ୍ ହେବା ପରେ ପଣ୍ଟିମବଙ୍ଗରେ ଦଳର ମୂଳଦୁଆ ଆହୁରି ମଜବୁତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ଶ୍ରୀ ଶାହା ଆହୁରି କହିଛନ୍ତି ତୃଶମୂଳ କଂଗ୍ରେସର ଦୁର୍ନୀତି ଉପରେ ରାଜ୍ୟବାସୀ ଅବଗତ ଅଛନ୍ତି ସେଥିପାଇଁ ଜଣକ ପରେ ଜଣେ ନେତା ଦଳ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି ଶାସକ ଦଳର ଦୁର୍ନୀତି ବିରୋଧରେ ସଂଗ୍ରାମ ପାଇଁ ଶୁଭେନ୍ଦୁ ଅଧିକାରୀ ଟିଏମ୍ସି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି ବରିଷ୍ଠ ସଦସ୍ୟମାନେ ଟିଏମ୍ସି ଛାଡ଼ିବା ଆରମ୍ଭ କରିଛନ୍ତି ଏବଂ ଏହା ଆରମ୍ଭ ମାତ୍ର ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଦଳରେ ଏକୁଟିଆ ରହିଯିବେ ବୋଲି ଶ୍ରୀ ଶାହା କହିଛନ୍ତି ଆୟୁଷ୍ମାନ ଭାରତ କୃଷକ ସମ୍ମାନନିଧି ଭଳି କେନ୍ଦ୍ରୀୟ ଯୋଜନାଗୁଡ଼ିକର ସୁଫଳ ହାସଲ କରିବାରୁ ମ୍ରଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ବଞ୍ଚତ କର୍ରଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ରାସନ୍ ଏବଂ ଅମ୍ପନ୍ ରିଲିଫ୍ ପାର୍ଷି ହଡ଼ପ ଅଭିଯୋଗ ସହିତ ରାଜ୍ୟରେ ଜୋର୍ ଜବରଦସ୍ତ ଚାନ୍ଦା ଆଦାୟ ବଢ଼ି ଚାଲିଛି ବୋଲି ଶ୍ରୀ ଶାହା କହିଛନ୍ତି ଜିତେନ୍ଦ୍ର ସିଂହ କେନ୍ଦ୍ରମନ୍ତ୍ରୀ କିତେନ୍ଦ୍ର ସିଂହ କହିଛନ୍ତି କୋଭିଡ୍ ପରବର୍ତ୍ତୀ ସମୟରେ ଉତ୍ତର ପୂର୍ବାଞ୍ଚଳ ଭାରତର ସବ୍ରଠାର୍ଚ୍ଚ ପସନ୍ଦଯୋଗ୍ୟ ପର୍ଯ୍ୟଟନ ଏବଂ ବାଣିଜ୍ୟ କ୍ଷେତ୍ର ଭାବେ ଉଭା ହେବ ଭର୍ଚୁଆଲ୍ ଭାବେ ଆୟୋଜିତ ଅଷ୍ଟମ ଉତ୍ତର ପୂର୍ବାଞ୍ଚଳ ମହୋହବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ କହିଛନ୍ତି ବିପୁଳ ପ୍ରାକୃତିକ ଏବଂ ମାନବ ସମ୍ଭଳଭରା ଉତ୍ତର ପୂର୍ବାଞ୍ଚଳ ଦେଶର ଆର୍ଥିକ ବିକାଶରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବ ସେ ଆହୁରି କହିଛନ୍ତି ଏହି ଅଞ୍ଚଳ ଦେଶ ଅର୍ଥନୀତିର ନୂଆ ଇଞ୍ଜିନ୍ ଭାବେ କାର୍ଯ୍ୟ କରିବ ବିଶ୍ୱର ଅଧିକାଂଶ ଅଞ୍ଚଳ କୋଭିଡ୍ ଭୂତାଣୁଦ୍ୱାରା ସଂକ୍ରମିତ ହୋଇଥିବାବେଳେ ଏହି ଅଞ୍ଚଳ ବାସ୍ତବରେ ମହାମାରୀମୁକ୍ତ ହୋଇଥିବାରୁ କୋଭିଡ୍ ପରବର୍ତ୍ତୀ ସମୟରେ ୟୁରୋପୀୟ ପର୍ଯ୍ୟଟକଙ୍କ ପାଇଁ ଏହା ବିକଳ୍ପ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଗଣିତ ହେବ ବୋଲି ଶ୍ରୀ ସିଂହ କହିଛନ୍ତି

ମନ୍ତ୍ରଣାଳୟ କହିଛି ଦେଶରେ ଅଧିକ ନମୁନା ପରୀକ୍ଷା ସଂକ୍ରମିତମାନଙ୍କୁ ଶୀଘ୍ର ଚିହ୍ରଟ କରିବା ଓ ସେମାନଙ୍କର ତ୍ରରନ୍ତ ଚିକିତ୍ସା କରିବା ଯୋଗୁଁ ଏହି ସଫଳତା ମିଳିଛି

ଏହି କାର୍ଯ୍ୟକ୍ରମ ଭର୍ଚ୍ଚଆଲ୍ ମାଧ୍ୟମରେ ହୋଇଛି